ଯେଉଁଥିରେ ରାଜ୍ୟମାନଙ୍କୁ ମଧ୍ଧ ସହାୟତାର ବ୍ୟବସ୍ତା ରହିଛି ଅର୍ଥମନ୍ତୀ କହିଛନ୍ତି ଦେଶରେ ମିଶନ ଇନ୍ଦ୍ରଧନୁଷ୍କୁ ବ୍ୟାପକ କରାଯାଇଛି ଯାହା ଫଳରେ ଟିବି ହାରିବ ଦେଶ ଜିତିବ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଅଣସ୍ତରୀ ହଜାର କୋଟି ଟଙ୍କା ବ୍ୟବସ୍ଥା କରାଯାଇଛି

ଉଚ୍ଚତର ଶିକ୍ଷାର ବଞ୍ଚିତ ହେଉଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ଡିଗ୍ରୀ ସ୍ତରେ ଅନ୍ଲାଇନ ଶିକ୍ଷା ବ୍ୟବସ୍କା କରାଯିବ

ଆଗାମୀ ଦିନରେ ସରକାର ବେସରକାରୀ ଭାଗିଦାରିତାରେ ମେଡିକାଲ କଲେଜ ସ୍ଥାପନ ପାଇଁ ବଜେଟ୍ରେ ବ୍ୟବସ୍ଥା କରାଯାଇଥିବା ସୀତାରମଣ କହିଛନ୍ତି

ତେଶୁ ଚଳିତ ଆର୍ଥିକ ବର୍ଷରେ ଏକ ଲକ୍ଷ ଗ୍ରାମପଞ୍ଚାୟତକୁ ଫାଇବର ଇକ୍କରନେଟ ସଂଯୋଗ ଦିଆଯିବାକୁ ଲକ୍ଷ୍ୟ ରଖାଯାଇଥିବା ବେଳେ ଛ' ଲକ୍ଷରୁ ଅଧିକ ଅଙ୍ଗନବାଡି କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ଯୋଗାଇ ଦିଆଯିବ

ତାଙ୍କ ଠାରୁ ରକ୍ତନମୁନା ସଂଗ୍ରହ କରାଯାଇ ପୁଣେସ୍ସିତ ଏନଆଇଭି ପରୀକ୍ଷାଗାରକୁ ପଠାଯିବ ବୋଲି ଜଶାପଡିଛି

ଏହି ଶିବିର ଆଦିବାସୀ ଉନ୍ନୟନ ସଂସ୍ଥାଦ୍ୱାରା ଆୟୋଜିତ ହୋଇଥିବାବେଳେ କୃଷି ଉଦ୍ୟାନ ଶିଶୁ ବିକାଶ ସ୍ୱାସ୍ଥ୍ୟ ପଶୁସମ୍ପଦ ଆଦି ବିଭାଗୀୟ ଷ୍ଟଲ୍ରେ ସରକାରଙ୍କ ବିଭିନ୍ ଯୋଜନା ସମ୍ପର୍କରେ ପ୍ରଦର୍ଶିତ ହୋଇଛି